ଏଥିରେ ମନ୍ତୀ ଶ୍ରୀ ପ୍ରଧାନ ଟେଷ୍ଟିଂ ଭେଷ୍ଟିଲେଟର ଟିକାକରଣ ଓ ଅକ୍ନିଜେନ୍ ବ୍ୟବସ୍ରା ସହ ସ୍ୱାସ୍ଥ୍ୟ ଭିଭିଭିମି ଉପରେ ଗୁରୁତ୍ୱ ଦେଇଛନ୍ତି

ରାଜ୍ୟରେ ଆଇସୋଲେସନ ବେଡ୍ ଆଇସିୟୁ ଏବଂ ଅମୁଜାନ ବ୍ୟବସ୍କା ସହ ସଂଯୁକ୍ତ ଶଯ୍ୟା ବୃଦ୍ଧି ଦିଗରେ ସରକାରଙ୍କ ସହ ସବୁ ବିଭାଗ ସମନ୍ତୟ ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ମର୍କ ବିଭାଗ ପକ୍ଷରୁ ଅତି କମ୍ ଦିନ ମଧ୍ଧରେ ସାମ୍ଘାଦିକମାନଙ୍କୁ ଟିକା ଦିଆଯିବାକୁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି